ଭାରତ ନିର୍ବାଚନ ଆୟୋଗ ଚଳିତ ବର୍ଷକୁ ସୁଗମ ନିର୍ବାଚନ ବର୍ଷ ଭାବେ ଅଭିହିତ କରିଛନ୍ତି

ଏହି ବୈଠକରେ କେନ୍ଦ୍ରମନ୍ତୀ ସ୍କୃତି ଇରାନୀ ଧର୍ମେନ୍ଦ୍ର ପ୍ରଧାନ ରାକ୍ୟ ପ୍ରଭାରୀ ଅରୁଣ ସିଂହ ବିଧାୟକ ଦଳ ନେତା କେଭି ସିଂହଦେଓଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଯୋଗ ଦେବେ

ମାଲେସିଆକୁ ସିଧାସଳଖ ବିମାନ ଉଡ଼ାଶ ଖୁବ୍ ଶୀଘ୍ର ଆର ହେବ ନିକଟରେ ଝାରସୁଗୁଡ଼ାରେ ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଛି

ଏହା ଦ୍ୱାରା ଓଡ଼ିଶା ପର୍ଯ୍ୟଟନ ବିକାଶିତ ହେବ

ଅଭିଜିତ ଆୟର ମିତ୍ର ଓଡ଼ିଶା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଚର୍ଚାକୁ ଆସିଥିବା ଅଭିଜିତ ଆୟାର ମିତ୍ର ଆକି କୋଶାର୍କ ଥାନାରେ ହାଜର ହେବାର ସୟାବନା ରହିଛି ତାଙ୍କ ବିରୋଧରେ କୋଶାର୍କ ଥାନାରେ ଏକ ମୋକଦ୍ଦମା ରହିଛି ସର୍ବୋଚ ନ୍ୟାୟାଳୟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଗତ ଗୁରୁବାର ଖାରଜ କରିଦେଇଥିଲେ

ଛାତ୍ର ସଂସଦ ନିର୍ବାଚନ ପ୍ରାର୍ଥୀପତ୍ର ନାକଚ ଘଟଶାକୁ କେନ୍ଦ୍ରକରି ଦୁଇଗୋଷୀ ଛାତ୍ରଛାତ୍ରୀଙ୍କ ମଧ୍ଧରେ ଛକାପଞା ଲାଗି ରହିଛି